ନିର୍ବାଚନରେ ବିଜେପି ପ୍ରାର୍ଥୀ ଓମ୍ ବିଲାଙ୍କୁ ବିଜେଡ଼ି ସମର୍ଥନ ଜଶାଇବ ବୋଲି ନିଷ୍ବତ୍ତି ନେଇଛି

ଏହି ସମୟରେ ଦଇତାପତି ସେବକମାନେ ଶ୍ରୀଜୀଉଙ୍କର ଗୁପ୍ତସେବା କରିଥାନ୍ତି

ପରେ ସେମାନଙ୍କ ମଧ୍ୟରୁ ଚିକିହାଧୀନ ଅବସ୍ଥାରେ ଅଜିତ ସାହୁଙ୍ ମୃତ୍ୟୁ ଘଟିଥିବା ଜଣାପଡ଼ିଛି

ମ୍ୟାଲେରିଆ ନିରାକରଣ ନିମନ୍ତେ ପ୍ରତ୍ୟେକ ସ୍ତରରେ ଜନସଚେତନତା ସହିତ ମ୍ୟାଲେରିଆ ଚିହ୍ବଟ ଅଞ୍ଚଳରେ ବ୍ୟାପକ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି

ବିଶାଖାପାଟଶା ହସ୍ୱିଟାଲ୍କୁ ସ୍ତାନାନ୍ତରଣ ବେଳେ ପୁଲିସ୍ ହେପାଜତରେ ଥିବା ଦୁଇ ଜଶଙ୍ଙ ମଧ୍ଧରୁ ଜଣଙ୍କର ମୃତ୍ଧୁ ଘଟିଥିଲା